ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ହାଇକୋର୍ଟରେ ଶୁଶାଶି

ଧୀରେ ଧୀରେ ବନ୍ୟା ପାଶି କମୁଥିବା ଖବର ଆମର ହସ୍ତଗତ ହୋଇଛି

ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍ଙ ନେତୂତ୍ୱରେ ଅଗ୍ରିଶମ ସେବା ଦଳ ଉଦ୍ଧାରକାର୍ଯ୍ୟ ନିମନ୍ତେ କେରଳକୁ ଯାଇଛନ୍ତି

ଏଥିରେ ବନ୍ୟାରେ ଫସିଥିବା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଲୋକେ ଆସୁଥିବା ଜଣାପଡ଼ିଛି

ଶ୍ରୀମୋଦି ଆହୁରି ମଧ୍ଧ କହିଥିଲେ ଯେ ବାଜପେୟୀଙ୍କ ଯୋଗୁଁ ହିଁ ସନ୍ତାସବାଦ ସମସ୍ୟା ବିଶ୍ୱବ୍ୟାପୀ ପ୍ରଧାନ ସମସ୍ୟାଭାବେ ସମସ୍ତଙ୍କ ଦୃଷ୍ଟିକୁ ଆସିପାରି ଥଲା

ରାଜ୍ୟର ବିଭିନ୍ ଶୈବପୀଠରେ ଆକି ଶ୍ରଦ୍ଧାଳୁଙ୍କ ସମେତ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା ଆକି ସକାଳୁ ଶିବମନ୍ଦିରଗୁଡ଼ିକରେ ସ୍ୱତନ୍ତ ପ୍ରଜାନୀତି ଅନୁଷ୍ଠିତ ହୋଇଥିଲା ଶ୍ରାବଣ ସୋମବାରରେ ଶିବଙ୍କୁ ଜଳାଭିଷେକ କରିବାପାଇଁ ଗତକାଲିଠାରୁ ବିଭିନ୍ମ ନଦୀରୁ କାଉଡ଼ିଆମାନେ ଜଳ ଉଠାଇ ଶୈବପୀଠମାନଙ୍କରେ ପହଞ୍ ଜଳାଭିଷେକ କରିଥିଲେ

ଏହି ସମୟରେ ବକ୍ରପାତ ହେବା ସହିତ ପବନ ବହିବ